ଭାରତ ସମଗ୍ର ବିଶ୍ୱକୁ ଏକ ପରିବାର ଦୃଷ୍ଟିରେ ଦେଖିଆସିଛି ସେ କହିଛନ୍ତି ସମସ୍ତ ସମସ୍ୟାର ଆଲୋଚନା ଓ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇ ପାରିବ ତେବେ ସେ ଏକଥା ମଧ୍ୟ କହିଛନ୍ତି ଯଦି କୌଣସି ଦେଶ ଭାରତ ଉପରେ ଆକ୍ରମଣ କରେ ତେବେ ସେ ଏହାର କଡ଼ା ଜବାବ ଦେବ 'ଲୋକତନ୍ତ୍ର କେ ସ୍ୱର ଓ ରିପବ୍ଲିକାନ ଏଥିକ୍'ର ଦ୍ୱିତୀୟ ସଂସ୍କରଣକୁ ନୂଆଦିଲ୍ଲୀରେ ଉନ୍ମୋଚନ କରିବା ଅବସରରେ ଶ୍ରୀ ନାଇଡୁ ଏହା କହିଛନ୍ତି

ସେ କହିଛନ୍ତି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଦେଶର ଅନୁଦାତା କୃଷକ ବୈଜ୍ଞାନିକ ଓ ପେଶାଦାରମାନଙ୍କର ଅବଦାନ ବିଷୟ ଏଥିରେ ଉଲ୍ଲେଖ କରିଛନ୍ତି ଓ ବୀର ଯବାନମାନଙ୍କର କୃତିତ୍ୱ ବିଷୟ କହିଛନ୍ତି ଶ୍ରୀ ନାଇଡୁ କହିଛନ୍ତି ସାୟିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସର୍ବଦା ଦୂଢ଼ତାର ସହ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ନବନିଯୁକ୍ତ ଅମଲାତନ୍ତ୍ର କର୍ମଚାରୀମାନଙ୍କୁ ଆହ୍ପାନ ଦେଇଆସିଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ତାଙ୍କର ଉଦ୍ବୋଧନରେ ରାଷ୍ଟ୍ରପତି କୋବିନ୍ଦଙ୍କ ସରଳ ପୃଷ୍ଣଭୂମି ବିଷୟ ଉଲ୍ଲ୍ଲେଖ କରିଛନ୍ତି ସେ କହିଛନ୍ତି ଏକ ଗରିବ ପରିବାରରେ ଜନ୍ମହୋଇ ସେ ଜଣେ ଆଇନଜୀବୀ ହୋଇପାରିଥିଲେ ଓ ପରେ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି ଶ୍ରୀ ଜାବଡେକର କହିଛନ୍ତି କିଣ୍ଡିଲ୍ ଓ ଇ ପ୍ଲାଟଫର୍ମଗୁଡ଼ିକରେ ଏହି ପୁସ୍ତକ ଉପଲବ୍ଧ ହେବ ଜେକେ ସିଚୁଏସନ୍ ସଂପ୍ରର୍ଣ୍ଣ କାଶ୍ମୀର ଉପତ୍ୟକାରେ ଲ୍ୟାଣ୍ଡଲାଇନ୍ ଟେଲିଫୋନ ସେବାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି ଜଣେ ସରକାରୀ ମୁଖପାତ୍ର କହିଛନ୍ତି କେନ୍ଦ୍ରୀୟ ଦକ୍ଷିଣ ଏବଂ ଉତ୍ତର କାଶ୍ମୀର ଜିଲ୍ଲାଗୁଡ଼ିକରେ ଲ୍ୟାଣ୍ଡଲାଇନ୍ ସେବା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି

ସରକାରୀ କର୍ମକର୍ତ୍ତାମାନଙ୍କ କହିବା ଅନୁସାରେ କାଶ୍ମୀରରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣାଧୀନ ରହିଛି ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁଯାୟୀ ଲୋକମାନେ ଅବାଧରେ ଚଳପ୍ରଚଳ କରିବା ସହ ରାସ୍ତାରେ ଯାନବାହାନ ଚଳାଚଳ ବୃଦ୍ଧି ପାଇଛି

ସ୍ୱଚ୍ଛ ଭାରତ ମିଶନରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତିମାନଙ୍କୁ ସେ ପୁରସ୍କୃତ କରିବେ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସି ଶେଖାଓ୍ୱତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ

ଭାରତକୁ ଖୋଲାରେ ଶୌଚମୁକ୍ତ କରିବା ଏହାର ମୂଳ ଲକ୍ଷ୍ୟ ଥିଲା

ଜଷ୍ଟିସ୍ ଦୀପକ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ଚପୀଠ କହିଛନ୍ତି ସେହି ଅର୍ଥ ଆଉ ତିନିମାସ ପାଇଁ କୋର୍ଟ ରେଜିଷ୍ଟ୍ରିରେ ଜମା ହୋଇ ରହିବ

ସାରଦା ସାଇ ଲୋନ୍ କେଶ୍ ମହାରାଷ୍ଟ୍ର ନବନିର୍ମାଣ ସେନା ନେତା ନିତିନ୍ ସରଦେଶାଇଙ୍କୁ ଗତକାଲି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଜେରା କରିଛି

ପୂର୍ବତନ ବିଧାୟକ ସରଦେଶାଇଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା ଓ ମୁମ୍ବାଇର କୋହେନ୍ଦର ସ୍କୋୟାର ଅଟାଳିକା ମାମଲା ତଦନ୍ତରେ ସହଯୋଗ କରିବାକୁ କୁହାଯାଇଥିଲା

ଜଳ ସଂରକ୍ଷଣ ପାଇଁ ସରକାର ଏକ ବଡ଼ ଜନସଚେତନତା ଅଭିଯାନର ଶୁଭାରମ୍ଭ କରିବେ ବିଭିନ୍ନ ମନ୍ତ୍ରୀ ଏବଂ ଅଶୀଦାରମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଆଲୋଚନା ପରେ ଜଳଶକ୍ତି ମନ୍ତ୍ରୀ ଡଃ ମହେନ୍ଦ୍ର ସିଂ କହିଛନ୍ତି କୌଣସି ଶିକ୍ଷା ଏବଂ ବାଣିଜ୍ୟ ପ୍ରତିଷ୍ଠାନକୁ ମାନ୍ୟତା ପ୍ରଦାନ କରିବା ପୂର୍ବରୁ ସେହି ସ୍ଥାନରେ ବର୍ଷା ଜଳ ସଂରକ୍ଷଣ ସୁବିଧା ଅଛି କି ନାହିଁ ତାହା ଜାଣିବା ପରେ ସରକାର ନିଷ୍ପଭି ନେବେ ସବୁ ତହସିଲ ଓ ବ୍ଲକ ସ୍ତରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟରେ ବର୍ଷାଚ୍ଚଳ ସଂରକ୍ଷଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ ଜଳର ପୁନଃ ବ୍ୟବହାର ବ୍ୟବସ୍ଥା ଅଟ୍ଟାଳିକା ଗୁଡ଼ିକୁ ଅନୁମୋଦନ କରାଯିବ

ଗତକାଲି ବାହାମାସ୍ ପ୍ରଧାନମନ୍ତ୍ରୀ ହ୍ରବର୍ଟ ମିନିସ୍ ଏ ବିଷୟ ଜଣାଇଛନ୍ତି ସେ କହିଛନ୍ତି ଏହି ଘ୍ରର୍ଣ୍ଣିଝନ ନାହିଁନଥିବା କ୍ଷୟକ୍ଷତି ଘଟାଇଛି ସରକାରୀ କର୍ମକର୍ତ୍ତାଙ୍କ କହିବା ଅନୁସାରେ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି କ୍ଷୟକ୍ଷତିର ସଂପୂର୍ଣ୍ଣ ଅଟକଳ କରାଯାଇ ନଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଥିବା କଥା ସେ କହିଛନ୍ତି

ଆମେରିକାରେ ଘର୍ଣ୍ଣିଜନ ଡୋରିୟାନ୍ ଯୋଗୁଁ ହୋଇଥିବା ଭୀଷଣ ବର୍ଷାରେ ଦକ୍ଷିଣ ଓ ଉତ୍ତର କାରୋଲିନା ଅଞ୍ଚଳର ଲୋକମାନେ ଜୀବନ ସହ ସଂଗ୍ରାମ ଚଳାଇଛନ୍ତି ଭୟାବହତା ଦୃଷ୍ଟିରୁ ଦ୍ୱିତୀୟ ନମ୍ଘରର ଏହି ଘର୍ଷ୍ଣିଝଡ଼ ପୂର୍ବ ଆମେରିକା ଉପକୃଳ ଦେଇ ଉତ୍ତର ଦିଗକୁ ଅଗ୍ରସର ହେଉଛି ହଜାରହଜାର ଘରୁ ବିକୁଳି ଚାଲିଯାଇଛି କିଛି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିବାର ସତର୍କତା ଜାରି କରାଯାଇଛି

ବାହାମାସ୍ର ଉତ୍ତର ଦ୍ୱୀପରେ ଉଦ୍ଧାର କାର୍ଯ୍ୟ କୋରସୋରରେ ଆରମ୍ଭ କରାଯାଇଛି ଆନ୍ତର୍ଜାତିକ ସ୍ତରରୁ ବହୁ ଛୋଟଛୋଟ ବିମାନ ଓ ହେଲିକପୁର ଅଟକି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ସହ ସ୍ଥାନାନ୍ତରିତ ଲୋକମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଉଚ୍ଚନ୍ତି

ଜିୟାଓ୍ସେ ରାଷ୍ଟ୍ରପତି ଏମର୍ସନ ମନଗଗ୍ୱା ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରି ସ୍ୱର୍ଗତ ମୁଗାବେଙ୍କୁ ଜିମ୍ବାଓ୍ବେର ଜାତୀୟ ପିତା ଓ ଆଦର୍ଶ ଭାବେ ବର୍ଣ୍ଣନା କରିଛନ୍ତି